ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଫଳରେ ସେମାନଙ୍କୁ ବାହାରକୁ ଆଶିବା ପାଇଁ କେଇମାସ ସମୟ ଲାଗିଯାଇଥାନ୍ତା

ଆନନ୍ଦ ଉଲ୍ଲାସର ସହ ଗଣେଶ ଉହବ ପାଳନ କରିବା ପାଇଁ ସେ ଲୋକମାନଙ୍କୁ ଆହ୍ୱାନ ଜଣାଇବା ସଙ୍ଗେସଙ୍ଗେ ଉହବକୁ ପରିବେଶ ଉପଯୋଗୀ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି

ସୁନ୍ଦର ସିଂ ଗୁର୍ଜରଙ୍କ ଭଳି ଦିବ୍ୟାଙ୍ଗଙ୍କ ବଳିଷ ମନୋବଳ ଓ ସାହସ ପ୍ରତି ପ୍ରଧାନମନ୍ତୀ ସାଲ୍ୟୁଟ୍ ଜଣାଇଛନ୍ତି

କ୍ୟାବିନେଟ୍ର ବୈଠକ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହୁରେ ସଚିବାଳୟଠାରେ ଏହି ବୈଠକ ବସିବାର କାର୍ଯ୍ୟକ୍ରମ ସ୍ବିର ହୋଇଛି

ତା'ର ଚଲାପଥରେ ରକ୍ତ ମୁଶ୍ଚା ମୁଶ୍ଚା ହୋଇ ପଡିଥିବାର ଗତକାଲି ବନବିଭାଗ କର୍ମଚାରୀମାନେ ଦେଖବାକୁ ପାଇଥିଲେ